ଏହି ପରିପ୍ରେକ୍ଷୀରେ ରାକ୍ୟର ବିଭିନ୍ନ ନିର୍ବ୍ବାରିତ ଟିକାକରଣ କେସ୍ରରେ ପ୍ରତିଷେଧକ ପ୍ରଦାନ ପାଇଁ ବ୍ୟବସ୍କା କରାଯାଇଛି

ଚିକିସାଳୟରେ ପ୍ରତ୍ୟେକ କାର୍ଯ୍ୟଦିବସରେ ପରିସ୍ଚିତିକୁ ଦୂଷ୍ଟିରେ ରଖି ଦୁଇଟି ପର୍ଯ୍ୟାୟରେ ଟିକାକରଣ କରାଯିବ

ଅନଲାଇନ ମାଧ୍ଘମରେ ଏହି ଆବେଦନ ଫର୍ମ ଦାଖଲ କରାଯାଇ ପାରିବ